ଝାଡ଼ଖଣ୍ଡ ପୋଲିଙ୍ଗ୍ ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି

ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୁଖ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାମଚନ୍ଦ୍ର ଚନ୍ଦ୍ରବଂଶୀ ରାଜ୍ୟ କଂଗ୍ରେସ ମୁଖ୍ୟ ରମେଶ ଓରାଓଁ ଓ ପୂର୍ବତନ ମନ୍ତ୍ରୀ ଦଦାଇ ଦୁବେ ଭାନୁ ପ୍ରତାପ ସାହି ରାଧାକ୍ରିଷ୍ଣ କିଶୋର ଓ କମଳେଶ ସିଂ ଅଛନ୍ତି

ଓଡ଼ିଶା ଛତିଶଗଡ଼ ବିହାର ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ସହ ରାକ୍ୟର ସୀମାକୁ ସିଲ୍ କରିଦିଆଯାଇଛି ଅସାମାଜିକ ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ଉଭୟ ପହରା ଓ ଖୋଜାଖୋଜି ଅଭିଯାନ ଜାରି ରହିଛି ଆକାଶମାର୍ଗରୁ ପହରା କାର୍ଯ୍ୟ ପାଇଁ ଚାରୋଟି ହେଲିକପୂରକୁ କାର୍ଯ୍ୟରେ ଲଗାଯାଇଛି କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ରାଞ୍ଚଠାରେ ଗୋଟିଏ ହେଲିକପ୍ଟରକୁ ପ୍ରସ୍ତୁତ କରି ରଖାଯାଇଛି ମହା ଫ୍ଲୋର୍ଟେଷ୍ଟ୍ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାବିକାଶ ଅଘାଡ଼ି ସରକାର ଆଜି ଅପରାହ୍ନରେ ବସୁଥିବା ରାଜ୍ୟ ବିଧାନସଭାର ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନରେ ସଂଖ୍ୟାଗରିଷତାର ପ୍ରମାଣ ଦେବେ ଶିବସେନା ଏନ୍ସିପି କଂଗ୍ରେସ ମେଣ୍ଟରେ ମହାବିକାଶ ଅଘାଡ଼ି ସରକାର ଗଠିତ ହୋଇଛି

ଏନ୍ଡିଏ ରାଜନାଥ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ସନ୍ତାସବାଦୀ କାର୍ଯ୍ୟକଳାପ ମାଧ୍ୟମରେ ଭାରତ ବିରୁଦ୍ଧରେ ପାକିସ୍ତାନର ପରୋକ୍ଷ ଯୁଦ୍ଧ କେବେ ସଫଳ ହେବନାହିଁ

ଶ୍ରୀ ସିଂ କହିଛନ୍ତି ସନ୍ତାସବାଦକୁ ନେଇ ଆନ୍ତର୍ଜାତିକ ସ୍ତରରେ ପାକିସ୍ତାନର ମୁଖା ଖୋଲିଯାଇଥିବାରୁ ଏହା ବର୍ତ୍ତମାନ ବିଶ୍ୱରେ ଏକୁଟିଆ ହୋଇପଡ଼ିଛି ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମରେ ସଶସ୍ତ ବାହିନୀର ପ୍ରଶଂସା କରି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ସେମାନେ ହେଉଛନ୍ତି ଦେଶର ପ୍ରକୃତ ଶକ୍ତି କ୍ୟାଡେଟ୍ମାନେ ଏକ ଚିତ୍ତାକର୍ଷକ ପ୍ୟାରେଡ୍ର ପ୍ରଦର୍ଶନ କରିଥିଲେ ଓ ସୁଖୋଇ ଯୁଦ୍ଧବିମାନ ଏବଂ ସାରଙ୍ଗ ହେଲିକପୂର ଦ୍ୱାରା ଫ୍ଲାଏ ପାଷ୍ଟ୍ ସହ ଏହାର ପରିସମାପ୍ତି ଘଟିଥିଲା ଜେକେ ସିଜ୍ଫାୟାର ଭାଓଲେସନ୍ ପାକିସ୍ତାନୀ ସୈନ୍ୟମାନେ ଗତ ସନ୍ଧ୍ୟାରେ ଜାମ୍ମୁ କାଶ୍ମୀର ପୁଞ୍ ଜିଲ୍ଲାସ୍ଥିତ ଭାରତୀୟ ଆଗୁଆ ଘାଟି ଓ ଆବାସିକ ଅଞ୍ଚଳକୁ ଲକ୍ଷ୍ୟ କରି ଆଖିବୁଜା ଗୁଳିଗୋଳା ବର୍ଷଣ କରିଥିଲେ ସେମାନେ ଛୋଟଛୋଟ ଅସ୍ତ୍ର ଓ ଗୋଳାବାରୁଦର ବ୍ୟବହାର କରିଥିଲେ ଓ ମୋର୍ଟାର ଆକ୍ରମଣ କରିଥିଲେ ପୁଞ୍ ଜିଲ୍ଲାର ବାଲାକୋଟ ସେକ୍ରରେ ପାକିସ୍ତାନୀ ସୈନ୍ୟମାନେ ଏହି ଅସ୍ତ୍ର ବିରତି ଲଂଘନ କରିଥିଲେ କିନ୍ତୁ ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରିଥିଲେ

ଜହୁର ଅହମ୍ମଦ ଓ ହକୁରା ଗ୍ରାମ ସରପଞ୍ଚ ସୟଦ୍ ମହମ୍ମଦ ରଫି ସେହି ସନ୍ତାସବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ ଗତ ମଙ୍ଗଳବାର ଦିନ 'ଗ୍ରାମକୁ ଫେରିଚାଲ' କାର୍ଯ୍ୟକ୍ରମ ଚାଲିଥିବା ବେଳେ ସନ୍ତାସବାଦୀମାନେ ଗ୍ରେନେଡ୍ ଆକ୍ରମଣ କରିଥିଲେ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସରପଞ୍ଚଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ମଧ୍ୟ ଉପରାଜ୍ୟପାଳ ଗ୍ରାମାଞ୍ଚଳ ବିକାଶ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସେହି ଆକ୍ରମଣରେ ଆଉ ଦୁଇଜଣ ସରକାରୀ କର୍ମଚାରୀ ଆହତ ହୋଇଥିଲେ ଆହତ କର୍ମଚାରୀମାନଙ୍କର ଉପଯୁକ୍ତ ଚିକିତ୍ସା କରାଯିବାକୁ ଉପରାଜ୍ୟପାଳ କାଶ୍ମୀର ଡିଭିଜନାଲ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

କାନୋ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି

କଥାବାର୍ତ୍ତା ପୂର୍ବରୁ ସେମାନେ ବୈଦେଶିକମନ୍ତ୍ରୀ ଏସ୍ଜୟଶଙ୍କରଙ୍କୁ ଭେଟିଥିଲେ ଏହି ବୈଠକ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସଂପର୍କ ବୃଦ୍ଧିରେ ସାହାଯ୍ୟ କରିବ ଓ ଭାରତ ଜାପାନ ଭାଗିଦାରୀ ସହଯୋଗକୁ ଉଚ୍ଚସ୍ତରକୁ ନେଇଯିବ ଦୁଇଦେଶ ଭାରତ ପ୍ରଶାନ୍ତମହାସାଗରୀୟ ଅଞ୍ଚଳର ପରିସ୍ଥିତି ଉପରେ ମତର ଆଦାନ ପ୍ରଦାନ କରିବେ ଓ ଉଭୟ ଦେଶର ଲୋକମାନଙ୍କର ସମୃଦ୍ଧି ତଥା ଶାନ୍ତି ଏବଂ ଉଜ୍ଜଳ ଭବିଷ୍ୟତ ଲାଗି ଉଦ୍ୟମକୁ ତ୍ୱରାନ୍ଧିତ କରିବେ

ରାଜ୍ୟ ବିଧାନସଭାରେ ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ରାଜ୍ୟ ପରିବହନ ମନ୍ତ୍ରୀ ଚନ୍ଦ୍ରମୋହନ ପଟୱାରୀ କହିଛନ୍ତି କେନ୍ଦ୍ର ସରକାର ଓ କଥାବାର୍ତ୍ତା ପାଇଁ ଆଗ୍ରହୀ ଥିବା ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ୍ ଆସାମ ମଧ୍ୟରେ କଥାବାର୍ତ୍ତା ଠିକ୍ ଦିଗରେ ଚାଲିଛି

ବର୍ତ୍ତମାନ ଉଲ୍ଫା ଶାନ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରୁନାହିଁ କିନ୍ତୁ ନିକଟ ଭବିଷ୍ୟତରେ ଏହା ଶାନ୍ତିପ୍ରକ୍ରିୟାରେ ସାମିଲ ହେବ ବୋଲି ସରକାର ଆଶା ରଖିଛନ୍ତି ଶ୍ରୀ ପଟୱାରୀ କହିଛନ୍ତି ଯେଉଁ ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକର ସଦସ୍ୟମାନେ ଶାନ୍ତି କଥାବାର୍ତ୍ତାରେ ଯୋଗଦେଉଛନ୍ତି ସେମାନଙ୍କର ଥଇଥାନ କରାଯାଉଛି ଓ ରାଜ୍ୟ ସରକାର ସେମାନଙ୍କୁ ଦକ୍ଷତା ବୃଦ୍ଧି ପାଇଁ ତାଲିମ ଦେଉଛନ୍ତି

ରାଜ୍ୟସଭାରେ ଗତକାଲି ଏ ସମ୍ବନ୍ଧୀୟ ସୂଚନା ଦେଇ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର୍ କହିଛନ୍ତି ଏହି ପ୍ରକ୍ରିୟାରେ ଗ୍ରାମାଞ୍ଚଳର ଲୋକମାନଙ୍କ ମଧ୍ୟରେ ମୂଲ୍ୟବୋଧର ଭାବନା ଉଦ୍ରେକ କରାଯିବାର ଲକ୍ଷ୍ୟ ରହିଛି ଯାହାଫଳରେ ସେମାନେ ଆଦର୍ଶ ଗ୍ରାମଗୁଡ଼ିକର ଗଠନରେ ଭୂମିକା ଗ୍ରହଣ କରିପାରିବେ

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବୟେ ରାଜପକ୍ଷେଙ୍କ ସହ ଗତକାଲି ରାଷ୍ଟ୍ରପତି ଭବନରେ କଥାବାର୍ତ୍ତା ସମୟରେ ରାଷ୍ଟ୍ରପତି କହିଚ୍ଚନ୍ତି ଭାରତ ସର୍ବଦା ଦୁଇଦେଶ ମଧ୍ୟରେ ପୁଞ୍ଜିନିବେଶ ଓ ଅର୍ଥନୈତିକ ସଂପର୍କ ସୁଦୃଢ଼ ହେବା ଦିଗରେ କାର୍ଯ୍ୟ କରିଆସ୍କୁଛି ସେ କହିଛନ୍ତି ଭାରତର ବିକାଶରେ ଶ୍ରୀଲଙ୍କା ଏକ ଭାଗିଦାର ହେବାକୁ ଭାରତ ସର୍ବଦା ଚାହେଁ ରାଷ୍ଟ୍ରପତି ପୁଣି କହିଛନ୍ତି ଏକ ଘନିଷ୍ଠ ପଡ଼ୋଶୀ ଦେଶ ଭାବେ ଦୁଇଦେଶର ବିକାଶ ଓ ସମୃଦ୍ଧି ପରସ୍କର ସହ ଜଡ଼ିତ ଓ ପଡ଼ୋଶୀ ଅଞ୍ଚଳର ଶାନ୍ତି ଏବଂ ସମୃଦ୍ଧିରେ ଉଭୟ ଦେଶର ସମାନ ଭାଗିଦାରୀ ରହିଛି ଶ୍ରୀ କୋବିନ୍ଦ କହିଛନ୍ତି ଉଭୟ ଦେଶକୁ ସେମାନଙ୍କର ବିକାଶ ଓ ସୁରକ୍ଷା ପାଇଁ ସହଯୋଗ ବୃଦ୍ଧି କରିବାକୁ ହେବ ସେ ପୁଣି କହିଛନ୍ତି ଶ୍ରୀଲଙ୍କା ସହ ଭାରତର ସଂପର୍କ ଯୋଗୁଁ ଲୋକମାନେ ସର୍ବାଧିକ ଲାଭାନ୍ୱିତ ହୋଇଥିବାରୁ ଭାରତ ଏହା ଉପରେ ସନ୍ତୋଷ ପ୍ରକାଶ କରୁଛି ରାଷ୍ଟ୍ରପତି ପୁଣି କହିଛନ୍ତି ଭାରତ ବହୁ ପାରସ୍କରିକ ସ୍ୱାର୍ଥସମ୍ଭଳିତ ପ୍ରକଳ୍ପରେ ଭାଗିଦାର ହେବାକୁ ପ୍ରସ୍ତୁତ ଅଛି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଓ ଶୀଲଙ୍କା ରାଷ୍ଟ୍ରପତିଙ୍କ ମଧ୍ୟରେ ନ୍ରଆଦିଲ୍ଲୀରେ କଥାବାର୍ତ୍ତା ଶେଷରେ ମିଳିତ ବିବୃତ୍ତି ଜାରି ହୋଇଥିଲା